ସେଠାରେ ବିଜେପି ଶିବସେନା ମେଣ୍ଟ ଏବଂ କଂଗ୍ରେସ ଏନ୍ସିପି ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେଉଛି ଏହାଛଡ଼ା ଏଆଇଏମ୍ଆଇଏମ୍ ମହାରାଷ୍ଟ୍ର ନବନିର୍ମାଣ ସେନା ବଂଚିତ ବହୁଜନ ଅଘାଡ଼ି ଆଦି କ୍ଷୁଦ୍ରକ୍ଷୁଦ୍ର ଦଳ ମଧ୍ୟ ଏଥିରେ ଭାଗ ନେଇଛନ୍ତି

ଆଜି ମହାରାଷ୍ଟ୍ରରେ ଯେଉଁ ପ୍ରମୁଖ ନେତାମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଯୁବସେନା ମୁଖ୍ୟ ଆଦିତ୍ୟ ଠାକ୍ରେ କଂଗ୍ରେସର ଅଶୋକ ଚହାଣ ଏବଂ ପୃଥ୍ୱୀରାଜ ଚହାଣ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ ଗ୍ରହଣ କରାଯାଇଛି

ରାଜ୍ୟରେ ବିଜେପି କଂଗ୍ରେସ ଓ ଭାରତୀୟ ଲୋକଦଳ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି ଏହାଛଡ଼ା ଜନନାୟକ ଜନତା ପାର୍ଟି ଆମ୍ ଆଦ୍ମୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଏହି ଦଳ ଶିରୋମଣି ଅକାଳିଦଳ ସହ ମେଷ୍ଟ କରିଛି

ମତଦାନ ହେବାକୁଥିବା ଦୁଇଟିଯାକ ଲୋକସଭା ଆସନ ମଧ୍ୟରେ ରହିଛି ବିହାରର ସମସ୍ତିପୁର ଓ ମହାରାଷ୍ଟ୍ରର ସତାରା ଓଡ଼ିଶାର ବରଗଡ଼ ବିଧାନସଭା ଆସନରେ ମଧ୍ୟ ଆକି ଉପନିର୍ବାଚନ ଅନୁଷ୍ଠିତ ହେଉଛି ଆସନ୍ତା ଗୁରୁବାର ଦିନ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ରାଜଥାନ ଲଦାଖ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଲଦାଖ ଗସ୍ତରେ ଯିବେ ଓ ସେଠାରେ ସେ କର୍ଣ୍ଣେଲ୍ ଚେୱାଙ୍ଗ ରିନ୍ଚେନ୍ ସେତୁର ଉଦ୍ଘାଟନ ଉତ୍ସବରେ ଯୋଗଦେବେ

ଚିଟ୍ପାଲ୍ ପୁଲିସ୍ ଶିବିରରେ ପୁଲିସ୍ ଅଧୀକ୍ଷକଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି ଉଲଫା ଆରେଷ୍ଟ ଅରୁଣାଚଳପ୍ରଦେଶରେ ଜଣେ ଦୁର୍ଦ୍ଦାନ୍ତ ଉଲ୍ଫା କର୍ମୀକୁ ଗିରଫ କରାଯାଇଛି ଚାଙ୍ଗ୍ଲାଙ୍ଗ୍ ଜିଲ୍ଲାର ଜଙ୍ଗ୍ଫୁହେଟ୍ ଅଞ୍ଚଳରେ ସେ କିଛି ହିଂସାତ୍ମକ କାର୍ଯ୍ୟ କରିବା ପାଇଁ ଯୋଜନା କରୁଥିବା ବେଳେ ନିରାପତ୍ତା ବାହିନୀ ହାତରେ ଧରାପଡ଼ିଛି ତା' ନାଁ ରୂପନ୍ତ ମୁରାନ୍ ସେ ଆସାମର ତିନ୍ସୁକିଆ ଅଞ୍ଚଳର ଲୋକ ବୋଲି ଜଣାପଡ଼ିଛି ସ୍କୁତି ଉତ୍ତରପ୍ରଦେଶ କେନ୍ଦ୍ର ବୟନଶିଳ୍ପ ଓ ଶିଶୁ ବିକାଶ ମନ୍ତ୍ରୀ ସ୍କୁତି ଇରାନୀ ଗତକାଲି ଉତ୍ତରପ୍ରଦେଶର ଅମେଠିରେ ଗାନ୍ଧି ସଂକଳ୍ପ ପଦଯାତ୍ରାରେ ଭାଗ ନେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତାଙ୍କର ଏହି ଦିନିକିଆ କାର୍ଯ୍ୟକ୍ରମ ଅବସରରେ ସେ ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀର ସଫେଇ ବୃକ୍ଷରୋପଣ ପରିବେଶ ସୁରକ୍ଷା ଓ ବିଭିନ୍ନ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏହି ଅବସରରେ ସେ କହିଛନ୍ତି ଆୟୁଷ୍ମାନ ଭାରତ ସ୍ୱଚ୍ଛଭାରତ ଓ କିଷାନ ସମ୍ମାନ ଯୋଜନା ଭଳି କେନ୍ଦ୍ରର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଲାଭ ଲୋକଙ୍କ ନିକଟରେ ପହଞ୍ଚୁଛି ସେ ମଧ୍ୟ ଏହି ଅବସରରେ ଗାନ୍ଧି ସଂକଳ୍ପ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଜେକେ ଆର୍ମି ପାକ୍ ଅଧିକୃତ କାଶ୍ମୀରରେ ଥିବା ତିନୋଟି ଆତଙ୍କବାଦୀ ଶିବିରକୁ ଭାରତୀୟ ସେନା ଧ୍ୱଂସ କରିଦେଇଛି

ସୀମାନ୍ତରେ ପାକିସ୍ତାନ ପକ୍ଷରୁ ବିନା କାରଣରେ ଗୁଳିଗୋଳା ମାଡ଼ ଘଟଣା ପରେ ଭାରତ ଏହି ବଡ଼ଧରଣର ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗତକାଲି ନିଲମ୍ ଉପତ୍ୟକାରେ ଥିବା ପାକିସ୍ତାନର କେତେକ ସାମରିକ ଘାଟି ଓ ଚାରୋଟି ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ ପ୍ରବଳ ଗୁଳିଗୋଳା ମାଡ଼ କରାଯାଇଥିଲା

ସେନାମୁଖ୍ୟ ଜେନେରାଲ୍ ବିପିନ ରାଓ୍ୱତ ଗଣମାଧ୍ୟମକୁ କହିଛନ୍ତିଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଫଳରେ ନିୟନ୍ତ୍ରଣରେଖା ସେପଟରେ ଥିବା ଆତଙ୍କବାଦୀ ଶିବିର ଓ ଆଡ୍ଭାଗୁଡ଼ିକ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି

ଏହି ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରାଯାଇଛି ଆଗୁଆ ଘାଟିଗୁଡ଼ିକରେ ପାକିସ୍ତାନୀ ସୈନ୍ୟଙ୍କ ସହାୟତାରେ ଆତଙ୍କବାଦୀମାନେ ତତ୍ପର ହୋଇ ଭାରତ ଭିତରକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି ବିଶେଷକରି ବୁରେଜ୍ କେରନ ମଚିଲ୍ ଉରୀ ଓ ପୀରପଞ୍ଜାବ ଅଞ୍ଚଳରେ ଏହି ଅନୁପ୍ରବେଶ ଉଦ୍ୟମ ଆରୟ ହୋଇଛି ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଚ୍ଛନ୍ତି ରାମ ମାଧବ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି ଯେ ଜାମ୍ପୁ କାଶ୍ମୀରର ଜେଲ୍ରେ ଥିବା ପ୍ରମୁଖ ନେତାମାନେ ଭାରତ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ରାଜ୍ୟବାସୀଙ୍କୁ ଉସୁକାଉଛନ୍ତି ଗତକାଲି ଶ୍ରୀନଗରଠାରେ ଦଳର ଏକ ସମାବେଶରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ଜାମ୍ଗୁ କାଶ୍ୱୀରରେ ଶାନ୍ତି ଓ ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ନେତାମାନେ ଏଥିରେ ସହଯୋଗ ନ କରିବା ଦୁର୍ଭାଗ୍ୟଜନକ ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବା ସହ କେନ୍ଦ୍ର ବିରୁଦ୍ଧରେ ଲଢ଼େଇ ପାଇଁ ଉସୁକାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଜାନ୍ଧ କାଶ୍ୱୀର ବିକାଶରେ ଯେଉଁମାନେ ପ୍ରତିବନ୍ଧକ ସାକୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ପରିସ୍ଥିତି ସ୍ୱାଭାବିକ ହେବା ପରେ ଜାମ୍ମୁ କାଶ୍ମୀରକୁ ପୁନର୍ବାର ରାଜ୍ୟପାହ୍ୟା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି

ତ୍ରିପୁରା ଫ୍ଲାଇଟ୍ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଅଗରତାଲାରୁ ଇମ୍ଫାଲ ଗୁଆହାଟୀ ଦିଲ୍ଲୀ ଓ କୋଲକାତା ମଧ୍ୟରେ ଦୈନିକ ଏୟାର ଏସିଆ ବିମାନ ଚଳାଚଳକୁ ଉଦ୍ଘାଟନ କରିଛନ୍ତି ଏହାଫଳରେ ଦେଶର ଅନ୍ୟଭାଗ ସହ ତ୍ରିପୁରାର ଯୋଗାଯୋଗ ଓ ବିକାଶ ପ୍ରକ୍ରିୟା ସହଜ ହେବ ବୋଲି ସେ କହିଛନ୍ତି ଏହି କାର୍ଯ୍ୟକ୍ରମରେ ପାର୍ଲାମେଣ୍ଟ ସଦସ୍ୟ ପ୍ରତିମା ଭୌମିକ୍ ପ୍ରମୁଖ ଯୋଗ ଦେଇଥିଲେ

ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ କଷ୍ଟିନ୍ ଟ୍ରଡୁଙ୍କ ଶାସନ ଉପରେ ଏକ ଗଣଭୋଟ୍ ବୋଲି ବିବେଚିତ ହେଉଛି ଟ୍ରଡୁଙ୍କ ଉଦାରବାଦୀ ଦଳ ଓ ଆଣ୍ଡ୍ର୍ୟ ସ୍କିୟରଙ୍କ ନେତୃତ୍ୱରେ ପରିଚାଳିତ ଜାଠଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବ ବୋଲି ଆଶା କରାଯାଉଛି ଟ୍ରୁଡୁ ଦ୍ୱିତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି

ତେବେ ତାଲିବାନ ଗୋଷ୍ଠୀର ଜଣେ ମୁଖପାତ୍ର ଏହି ଘଟଣାକୁ ଅସ୍ତ୍ରୀକାର କରି କହିଛନ୍ତି ଯେ ସେନା କାର୍ଯ୍ୟାନୁଷ୍ଠାନର ଉଚିତ ପାଲଟା ଜବାବ ଦିଆଯାଇଛି

ବକ୍ସିଂ ଚୀନ୍ର ଉହାନଠାରେ ଚାଲିଥିବା ସପ୍ତମ ସିଆଇଏସ୍ଏମ୍ ବିଶ୍ୱ ମିଲିଟାରୀ ଗେମ୍ସରେ ଭାରତୀୟ ମୁଷ୍ଟିଯୋଦ୍ଧା ଦୁର୍ଯ୍ୟୋଧନ ସିଂହ ନେଗି ଓ ଜୟଦୀପ ଉଭୟ ନିକନିକ ଓଜନ ଶ୍ରେଣୀରେ ପ୍ରିକ୍ୱାର୍ଟର ଫାଇନାଲ୍ରେ ପହଞ୍ଚୁଛନ୍ତି

ରୋହିତ ଶର୍ମା ଟେଷ୍ଟମ୍ୟାଚ୍ରେ ତାଙ୍କର ପ୍ରଥମ ଡବଲ୍ ସେଞ୍ଚୁରୀ ହାସଲ କରିଛନ୍ତି

ଭାରତ ପକ୍ଷରୁ ଆକିଙ୍କ୍ୟ ରାହାଣେ ମଧ୍ୟ ଟେଷ୍ଟ କ୍ରିକେଟରେ ତିନିବର୍ଷ ପରେ ଘରୋଇ ମାଟିରେ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି